ସରକାର ସବୁ ବିଷୟ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବାର ଜଣାଇଛନ୍ତି

ଏବଂ ଆଜି ସମଗ୍ର ଦେଶରେ ହିନ୍ଦୀ ଦିବସ ପାଳିତ ହେଉଛି

ସଭାକାର୍ଯ୍ୟ ଆରମ୍ଭ ହେବା କ୍ଷଣି ଲୋକସଭା ବାଚସ୍କତି ଓମ୍ ବିର୍ଲା ପରଲୋକ ଗମନ କରିଥିବା ନେତା ଓ ନିରାପତ୍ତା ବାହିନୀ କର୍ମଚାରୀମାନଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ସେ ମଧ୍ୟ କରୋନାକୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରାଣ ହରାଇଥିବା ଡାକ୍ତର ନର୍ସ ସଫାଇ କର୍ମଚାରୀ ପୁଲିସ କର୍ମଚାରୀ ଓ ସ୍ୱେଚ୍ଚାସେବୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଲୋକସଭା ଇତିହାସରେ ପ୍ରଥମଥର ପାଇଁ ବର୍ଷାକାଳୀନ ଅଧିବେସନ ସମୟରେ ସଦସ୍ୟମାନେ ମାସ୍କ ପରିଧାନ କରି ଓ ସାମାଜିକ ଦୂରତା ବଜାୟ ରଖି ସଭାକାର୍ଯ୍ୟରେ ଅଂଶଗ୍ରହଣ କରୁଛନ୍ତି

ସଭାରେ ଅଂଶଗ୍ରହଣ କରୁଥିବା ସାଂସଦମାନଙ୍କ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍ ରହିଛି କେବଳ ସେହି ସଦସ୍ୟମାନଙ୍କୁ ସଭାକାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି ପାର୍ଲ୍ୟାମେଣ୍ଟର ନିରାପତ୍ତା ଓ ସଚିବାଳୟ କର୍ମଚାରୀମାନେ ମଧ୍ୟ କାର୍ଯ୍ୟରେ ଯୋଗଦେବା ପୂର୍ବରୁ କୋଭିଟ ଟେଷ୍ଟ କରିବା ବାଧ୍ୟତାମଳକ କରାଯାଇଥିଲା ଗଭ୍ ଷ୍ଟେଟ୍ମେଣ୍ଟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ସରକାର ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ପ୍ରଶ୍ନକାଳକୁ ବାତିଲ କରାଯିବା ପ୍ରତିବାଦରେ ବିରୋଧୀ ଦଳମାନେ ସ୍ୱର ଉତ୍ତୋଳନ କରିବାରୁ ଶ୍ରୀ ଯୋଶୀ କହିଛନ୍ତି ଏଭଳି ଏକ ସମୟରେ ଗୋଟିଏ ଦିନ ପାଇଁ ବିଧାନସଭା ଅଧିବେସନ ବସିପାରୁ ନଥିବାବେଳେ ସରକାର ପାର୍ଲ୍ୟାମେଣ୍ଟର ବର୍ଷାକାଳୀନ ଅଧିବେସନ ଡକାଇଛନ୍ତି ସେ କହିଛନ୍ତି ସରକାରଙ୍କୁ ପ୍ରଶ୍ନ କରିବାର ଅନେକ ଉପାୟ ରହିଛି ଓ ସବୁପ୍ରକାର ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସମସ୍ତ ସାଂସଦଙ୍କୁ ସହଯୋଗ କରିବାକୁ ଅନୁରୋଧ କରିବା ପରେ ଅଧିକାଂଶ ରାଜନୈତିକ ଦଳର ନେତାମାନେ ପ୍ରଶ୍ନକାଳ ବାତିଲ କରାଯିବାକୁ ସମ୍ମତି ପ୍ରଦାନ କରିଛନ୍ତି

ପୂର୍ବରୁ କଂଗ୍ରେସ ସାଂସଦ ଅଧୀର୍ ରଞ୍ଜନ ଚୌଧୁରୀ ପ୍ରଶ୍ନକାଳକୁ ବାତିଲ କରାଯିବା ପ୍ରସ୍ତାବର ପ୍ରତ୍ୟାହାର କରାଯିବାକୁ ଦାବି କରିଥିଲେ ସେ କହିଥିଲେ ପ୍ରଶ୍ରକାଳ ଅତ୍ୟନ୍ତ ଅପରିହାର୍ଯ୍ୟ ଓ ଏହାକୁ ବାତିଲ କରିବା ପାଇଁ ପ୍ରତିକୃଳ ପରିସ୍ଥିତି ବିଷୟ ଉଲ୍ଲେଖ କରିବା ଗ୍ରହଣଯୋଗ୍ୟ ନୁହେଁ

କଂଗ୍ରେସର ମନୀଷ ତିୱାରୀ କହିଛନ୍ତି ପ୍ରଶ୍ନକାଳକୁ ବାତିଲ କରିବା ପାଇଁ ବାଚସ୍ୱତିଙ୍କର କ୍ଷମତା ଥିବା ସତ୍ତ୍ୱେ ସଭାରେ ସର୍ବସମ୍ମତିକ୍ରମେ ଏହି ନଷ୍ପଭି ନିଆଯିବା ଉଚିତ୍ ଓ କେବଳ ସରକାର ଏହା ଉପରେ ନିଷ୍ପଭି ନେଇପାରିବେ ନାହିଁ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୂନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିହା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ଫଳପ୍ରଦ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର କମିବାରେ ଲାଗିଛି

ବର୍ଦ୍ଧନ କୋଭିଡ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ସମଗ୍ର ଦେଶ ଐକ୍ୟବଦ୍ଧ ହୋଇ କୋଭିଡ ନାଇଷ୍ଟିନ୍ର ମୁକାବିଲା କରୁଛି ଲୋକସଭାରେ ଆଜି କୋଭିଡ ସଂକ୍ରାନ୍ତରେ ଏକ ବିବୃତ୍ତି ଦେଇ ମନ୍ତ୍ରୀ କହିଛନ୍ତି ଭାରତ କୋଭିଡ ନାଇଷ୍ଟିନ୍କୁ ନିୟନ୍ତ୍ରଣ ରଖିବାରେ ସକ୍ଷମ ହୋଇଛି ସରକାର ଏଥପାଇଁ ନେଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ସେ ଜଣାଇଛନ୍ତି

ବିହାର ଇଲେକ୍ସନ ବିହାରର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବାକୁ ନିର୍ବାଚନ କମିସନ ର ଏକ ଦୁଇଜଣିଆ ଦଳ ପାଟ୍ନାରେ ଯାଇ ପହଞ୍ଚୁଛନ୍ତି ଏହି ଦଳ ରାଜ୍ୟରେ ଦୁଇଦିନ ରହିବେ ଏଥିରେ ଉପନିର୍ବାଚନ କମିନର ସୁଦୀପ ଜୈନ ଓ ଚନ୍ଦ୍ରଭୂଷଣ କୁମାର ଅଛନ୍ତି କୋଭିଡ ସଂକ୍ରମଣ ସମୟରେ ନିର୍ବାଚନ କମିସନ ଦ୍ୱାରା ରାଜ୍ୟକୁ ଏହା ପ୍ରଥମ ଗସ୍ତ ବିହାରରେ ଅକ୍ନୋବର ନଭେୟର ମାସରେ ବିଧାନସଭା ନିର୍ବାଚନ ହେବାକୁ ରହିଛି

ନିର୍ବାଚନ କମିସନ ଦଳଙ୍କର ରାଜ୍ୟକୁ ଦୁଇଦିନିଆ ଗସ୍ତ ସମୟରେ ସେମାନେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ପଲିସ ସୁପରିନଟେଣ୍ଡେଣ୍ଟମାନଙ୍କୁ ସାକ୍ଷାତ୍ କରିବେ ଏହି ଦଳ ପାଟ୍ନା ମୁଜାଫରପୁର ଭାଗଲପୁର ଓ ବୋଧଗୟା ଭଳି ଜିଲ୍ଲାଗୁଡ଼ିକୁ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି ନିର୍ବାଚନ କମିସନ ଦଳ ପାଟ୍ନାରେ ପହଞ୍ଚୁବା ପରେ ମୁଜାଫରପୁର ଅଭିମୁଖେ ଯାତ୍ରା କରିଛନ୍ତି

ଏହାପରେ ଆସନ୍ତାକାଲି ସେମାନେ ପୁଲିସ ଡିକିଙ୍କୁ ସାକ୍ଷାତ୍ କରିବେ ନିର୍ବାଚନ କମିସନ ଦଳ ଆସନ୍ତାକାଲି ଭାଗଲପୁର ବୋଧଗୟାରେ ସମୀକ୍ଷା ବୈଠକ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ସେମାନେ ପାଟ୍ନାଠାରେ ରାଜ୍ୟ ମୁଖ୍ୟସଚିବ ଓ ଅନ୍ୟ ବରିଷ୍ଣ ସରକାରୀ କର୍ମକର୍ତ୍ତାମାନଙ୍କ ସହ ସମୀକ୍ଷା ବୈଠକ କରିବେ ହିନ୍ଦୀ ଦିବସ ଆଜି ସମଗ୍ର ଦେଶରେ ହିନ୍ଦୀ ଦିବସ ପାଳିତ ହେଉଛି

ସରକାର ରାଜଭାଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଓ ଆନ୍ତର୍ଜାତିକ ସ୍ତରରେ ଏହାକୁ ଯଥେଷ୍ଟ ସ୍ୱୀକୃତି ମିଳିଛି ଏ କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଯଥେଷ୍ଟ ଅବଦାନ ରହିଛି ସ୍ୱର୍ଗତ ବାଜପେୟୀ ଜାତିସଂଘ ସାଧାରଣ ପରିଷଦରେ ହିନ୍ଦୀରେ ଉଦ୍ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୀ ଦିବସ ଅବସରରେ ଦେଶର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ହିନ୍ଦୀ ଭାଷାର ବିକାଶ ପାଇଁ କାର୍ଯ୍ୟ କରୁଥିବା ଭାଷାବିତ୍ମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ହିନ୍ଦୀ ଭାଷାର ବିକାଶ ପାଇଁ କାର୍ଯ୍ୟ କରୁଥିବା ଭାଷାବିତ୍ମାନଙ୍କୁ କୃତ୍ଜତା ଜ୍ଞାପନ କରିଛନ୍ତି ସେ କହିଛନ୍ତି ହିନ୍ଦୀ ଭାଷାର ସବୁଠୁ ବଡ ଶକ୍ତି ହେଲା ଏହାର ସରଳତା ମୌଳିକତା ଓ ବ୍ୟବହାରିକ ସହଜତା ସେ କହିଛନ୍ତି ସରକାରଙ୍କର ନୂଆ ଶିକ୍ଷାନୀତିରେ ହିନ୍ଦୀ ସମେତ ଅନ୍ୟ ଭାରତୀୟ ଭାଷାଗୁଡ଼ିକର ବିକାଶ ପାଇଁ ବ୍ୟବସ୍ଥା ରହିଛି ନିକନିକର ମାତୃଭାଷା ସହ ହିନ୍ଦୀ ଭାଷାର ବିକାଶ ଦିଗରେ ଅବଦାନ କରିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ଏକ ଟ୍ୱିଟ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ମନ୍ କି ବାତ୍ କାର୍ଯ୍ୟକ୍ରମର ସବୁଠୁ ବଡ ଉପାଦାନ ହେଉଛି ସର୍ବସାଧାରଣଙ୍କ ଠାରୁ ମିଳୁଥିବା ମତାମତ ଲୋକମାନେ ସେମାନଙ୍କର ମତାମତ ଜଣାଇବାକୁ ସେ ନିବେଦନ କରିଛନ୍ତି ଏଥିପାଇଁ ନମୋ ଆପ୍ କିମ୍ବା ମାଇଁ ଗଭ୍ ଓପନ ଫୋରମ୍କୁ ମତାମତ ପଠାଯାଇପାରିବ

ସିଞ୍ଜୋଆବେ ସ୍ୱାସ୍ଥ୍ୟଗତ କାରଣର୍ତ ତାଙ୍କ ପଦର୍ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ

ଶ୍ରୀ ଶୁଗା ବର୍ତ୍ତମାନ ସିଞ୍ଜୋଆବେଙ୍କ ସରକାରରେ ମୁଖ୍ୟ କ୍ୟାବିନେଟ୍ ସଚିବ ରହିଛନ୍ତି